ଆଜି ସନ୍ଧ୍ୟାରେ କେନ୍ଦ୍ରୀୟ ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଶପଥଗ୍ରହଣ କରିବେ ତାଙ୍କ ନେତୃତ୍ୱରେ ଶିବସେନା ଏନ୍ସିପି ଓ କଂଗ୍ରେସ ଦଳର ଏକ ମିଳିତ ସରକାର ଗଠନ କରାଯିବ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୁଲିସ୍ ଗବେଷଣା କେନ୍ଦ୍ର ସହାୟତାରେ ଉତ୍ତରପ୍ରଦେଶ ପୁଲିସ୍ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି

ଏହି ପ୍ରସ୍ତାବ ଅନୁସାରେ ଏସ୍ପିଜି ବାହିନୀ କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ରହୁଥିବା ନିଜର ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବ

ସରକାରଙ୍କ ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଥିବାରୁ ସରକାର ଏହି ନୂଆ ବିଲ୍ ପ୍ରସ୍ତୁତ କରିଛନ୍ତି ବିଲ୍ ସଫପର୍କରେ ହୋଇଥିବା ବିତର୍କରେ ଭାଗନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଏସ୍ପିଙ୍କି ଆଇନର ମୂଳ ବ୍ୟବସ୍ଥା ଅନୁସାରେ କେବଳ ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତା ପାଇଁ ଏହା ଉଦ୍ଦିଷ୍ଟ ସଂଶୋଧନ ଫଳରେ ଏଶିକି ପ୍ରଧାନମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ଅଧିକ ଦକ୍ଷ ଓ ସୁସଂହତ ହୋଇପାରିବ

ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବସବାସ କରୁଥିବା ନାଗରିକମାନଙ୍କୁ ଉତ୍ତମ ସେବା ଓ ସୁବିଧା ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ବିଲ୍ ପ୍ରସ୍ତୁତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ଏହାଦ୍ୱାରା ପ୍ରଶାସନିକ ଓ ଅନ୍ୟାନ୍ୟ ଅଯଥା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ଏବଂ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ସୁବିଧା ହେବ ଏହି ଦୁଇଟିଯାକ କେନ୍ଦ୍ରଶାସିତ ଅଞ୍ଚଳ ଦେଶର ପଶ୍ଚିମାଞ୍ଚଳରେ ଅବସ୍ଥିତ ଦାଦ୍ରା ଓ ନଗରହାବେଳି ଗୋଟିଏ ଜିଲ୍ଲାକୁ ଗଠିତ ହୋଇଥିବାବେଳେ ଦାମନ ଓ ଡିଉର ଦୁଇଟି କିଲ୍ଲା ରହିଛି

ବର୍ତ୍ତମାନ ସେଠାରେ ପ୍ରଶାସକମାନଙ୍କ ଦ୍ୱାରା ଶାସନ କାର୍ଯ୍ୟ ଚାଲିଛି ସୀତାରମଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶ ଏବେ କୌଣସି ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇନାହିଁ ଭାରତର ସ୍ଥିତି ଯାହା ସେଥିରେ ଦେଶ ଆର୍ଥିକ ମାନ୍ଦାବସ୍ଥାରେ ପଡ଼ିବାର ସମ୍ଭାବନା ନାହିଁ ବୋଲି ସେ ଦୂଢ଼ୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟସଭାରେ ଦେଶର ଆର୍ଥିକ ସ୍ଥିତି ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି ଦେଶର ଅର୍ଥନୀତିକୁ ଅଧିକ ମଜବୁତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବିଭିନ୍ନ ବ୍ୟାଙ୍କକୁ ପାର୍ଷି ଯୋଗାଣ ଜିଏସ୍ଟି ବ୍ୟବସ୍ଥାରେ ସଂସ୍କାର ଏବଂ ଆଉ କେତେକ ପଦକ୍ଷେପ ଏଥିପାଇଁ ଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦେଶର ଆର୍ଥିକ ସ୍ଥିତିର ଉନ୍ନତି ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ୟୁପିଏ ସରକାର ତୁଳନାରେ ବର୍ତ୍ତମାନର କେନ୍ଦ୍ର ସରକାର ଆର୍ଥିକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି ଅପରପକ୍ଷରେ ବିରୋଧୀଦଳର ସଦସ୍ୟମାନେ କହିଥିଲେ ଦେଶର ଆର୍ଥିକ ଅବସ୍ଥା ଭଲ ନାହିଁ ଏବଂ ଏହା ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି

ତେବେ ଜଳସେଚନ ଏବଂ ଭୂତଳ ଜଳର ସୁପରିଚାଳନା ନିମନ୍ତେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଦ୍ୱାରା ଏହି ନଳକୂପ ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି

ଏତଦ୍ବ୍ୟତୀତ ମସ୍ୟ ବିଭାଗରେ କେତେକ ଯୋଚ୍ଚନା ଲାଗୁ କରିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ସୋନୱାଲ ସମୀକ୍ଷା କରିଥିଲେ ଅନ୍ୟପକ୍ଷରେ ଗୁଟ୍ଖା ପାନମସଲା ଏବଂ ସେହି ଜାତୀୟ ଅନ୍ୟାନ୍ୟ ସାମଗ୍ରୀର ପ୍ରସ୍ତୁତି ଏବଂ ବିକ୍ରି ଉପରେ ମଧ୍ୟ ଆସାମ ସରକାର ନିଷିଦ୍ଧାଦେଶ ଜାରି କରିଛନ୍ତି

ଏହି ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାର୍ଷିର୍ ପ୍ରଦାନ କରାଯାଇଛି ଏହାଛଡ଼ା କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାର୍ଷିର୍ ମଧ୍ୟ ଏହି ଦୂଇ କ୍ଷତିଗ୍ରସ୍ତ ରାଜ୍ୟକ୍ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି

ବିପର୍ଯ୍ୟୟ ପ୍ରଶମନ ସଂକ୍ରାନ୍ତ କାର୍ଯ୍ୟର ମ୍ରଖ୍ୟ ଦାୟିତ୍ୱ ରାଜ୍ୟ ସରକାରଙ୍କ ବୋଲି ଉଲ୍ଲେଖ କରିବା ସହ ସେ କହିଛନ୍ତି ଏଭଳି ପରିସ୍ଥିତିରେ କେନ୍ଦ୍ର ସଂପ୍ରକ୍ତ ରାଜ୍ୟଗ୍ରଡ଼ିକ୍ ସବ୍ରପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇଦେଉଛି ଲଙ୍କା ପ୍ରେସିଡେଣ୍ଟ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚୁବେ

ସେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇବା ସହ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଆସନ୍ତାକାଲି ରାଷ୍ଟ୍ରପତି ଭବନ ପରିସରରେ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ଏହାଛଡ଼ା ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ ଆସନ୍ତାକାଲି ମଧ୍ୟ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଭାରତର ବୈଦେଶିକମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କର ମଧ୍ୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିବେ

ଏହି ଲୋକମାନେ ଏକ ଗାଡ଼ିରେ ଯାଉଥିବାବେଳେ ତାଲିବାନ ବିଦ୍ରୋହୀ ବିଚ୍ଚାଇଥିବା ଏକ ଲ୍ୟାଣ୍ଡମାଇନ୍ ସଂସ୍କର୍ଶରେ ତାହା ଆସିବାରୁ ଏହି ବିସ୍ଫୋରଣ ଘଟିଛି

ଆମେରିକାରେ ସହାୟତାରେ କାର୍ଯ୍ୟ କରୁଥିବା ଆଫଗାନ ସେନା ଓ ତାଲିବାନ ବିଦ୍ରୋହୀଙ୍କ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ସଂଘର୍ଷ ଚାଲିଛି ଗତ ସେପ୍ଟେମ୍ବର ମାସରେ କୁଣ୍ଡୁକ୍ ପ୍ରଦେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ତାଲିବାନ ବିଦ୍ରୋହୀମାନେ ଏହାର ରାଜଧାନୀ ଉପରେ ଆକ୍ରମଣ କରିଥିଲେ ହେଁ ବିଫଳ ହୋଇଥିଲେ

ଦେଶରେ କିଛିଦିନ ଧରି ସରକାରୀ ବିରୋଧୀ ଆନ୍ଦୋଳନ ଚାଲିଛି ଏବଂ ଏହା କ୍ରମଶଃ ହିଂସାମୁଖୀ ହେଉଛି

ସମ୍ବାଦ ସରବରାହ ସଂସ୍ଥାର ତଥ୍ୟ ଅନୁସାରେ ଆନ୍ଦୋଳନକାରୀମାନେ ହଠାତ୍ ଦୂତାବାସ ସମ୍ମୁଖରେ ଏକାଠି ହୋଇ ଏହାର ପ୍ରବେଶଦ୍ୱାରରେ ଭଙ୍ଗାରୁଜା କରିବା ସହ ସେଠାରେ ଟାୟାର ଓ ଅନ୍ୟାନ୍ୟ ଜିନିଷ ପକାଇ ସେଥିରେ ନିଆଁ ଲଗାଇ ଦେଇଥିଲେ ଏହାଛଡ଼ା ଅନେକ ବିକ୍ଷୋଭକାରୀ ଦୂତାବାସମଧ୍ୟକୁ ଧସେଇପଶି ଭଙ୍ଗାରୁଜା କରିଥିଲେ ସୁରକ୍ଷାକର୍ମୀମାନେ ତୁରନ୍ତ ସେଠାରେ ପହଞ୍ଚ ଦୂତାବାସ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ସହ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ ନିରାପତ୍ତା ବାହିନୀର କାର୍ଯ୍ୟାନୁଷ୍ଠାନ ଫଳରେ ବିକ୍ଷୋଭକାରୀମାନେ ପଳାଇଯାଇଥିଲେ ଅକ୍ସଦିନ ତଳେ କର୍ବଳା ନଗରୀରେ ଥିବା ଇରାନର ଦୂତାବାସ ଉପରେ ମଧ୍ୟ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ

ଏହା କେନ୍ଦ୍ର ସରକାରଙ୍କୁ ଜାମ୍ମୁ କାଶ୍ମୀରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଲାଗୁ କରିବାକୁ ବାଧା ଦେଉଥିଲା ଶ୍ରୀ ମୁର୍ମୁ କହିଛନ୍ତି ଏହି ଧାରା ଯୋଗୁଁ ସେଠାରେ ଗଣତନ୍ତ୍ର ସମ୍ପର୍ଷ ରୂପେ କାର୍ଯ୍ୟକାରୀ ହୋଇପାରୁ ନଥିଲା ଓ ଅଞ୍ଚଳର ବିକାଶ ପରିବର୍ତ୍ତେ ଅଧିକ କ୍ଷତି ଘଟୁଥିଲା